ସେଥିପାଇଁ ପ୍ରଚାର କାର୍ଯ୍ୟ ଚରମ ସୀମାରେ ପହଞ୍ଚିଛି

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୂବର୍ଗ ଭୋଟରମାନଙ୍କ ନିକଟବର୍ତ୍ତୀ ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜାମ୍ମୁର କାଠୁଆ ଏବଂ ଉତ୍ତରପ୍ରଦେଶର ଅଲିଗଡ଼ ଓ ମୋରଦାବାଦ୍ରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଥିଲେ ତାଙ୍କ ସରକାର ସବ୍ କା ସାଥ୍ ସବ୍କା ବିକାଶ ନୀତିରେ ବିନା ଭେଦଭାବରେ ସବୁବର୍ଗର ଲୋକଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ ଦେଶରୁ ଆତଙ୍କବାଦ ଦୁର୍ନୀତି ଦାରିଦ୍ର୍ୟ ବିଲୋପ କରିବା ପାଇଁ ତାଙ୍କ ସରକାର ସଂକଚ୍ଚବଦ୍ଧ ଥିବା ବେଳେ ତାଙ୍କୁ ହଟାଇ ଦେବାକୁ ବିରୋଧୀ ଦଳମାନେ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସଭାପତି ଅମିତ ଶାହା ଗତକାଲି ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍କୋଳଠାରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ସେ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଗତକାଲି ଆସାମର ସିଲଚର୍ଠାରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ଦଳର ସାଧାରଣ ସମ୍ପାଦିକା ଦାୟିତ୍ୱ ନେବା ପରେ ଉତ୍ତରପ୍ରଦେଶ ବାହାରେ ଏହା ତାଙ୍କର ପ୍ରଥମ ପ୍ରଚାର ଏହି ରୋଡ୍ ଶୋ' ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ କଂଗ୍ରେସ ସରକାର ଆସାମକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ କରିଥିବା ବେଳେ କ୍ଷମତାକୁ ଆସିବା ପରେ ବିଜେପି ଏହି ମର୍ଯ୍ୟାଦାକୁ ପ୍ରତ୍ୟାହାର କରିନେଇଛି ବୋଲି କହିଥିଲେ ସିଲଚରରେ ଥିବା ବହୁ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ ଉତ୍ତରପ୍ରଦେଶର ରାମପୁରଠାରେ ଏକ ନିର୍ବାଚନ ସମାବେଶକୁ ଉଦ୍ବୋଧନ ଦେବା ଅବସରରେ ସମାଜବାଦୀପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ ଏସ୍ପି ବିଏସ୍ପି ଓ ଆର୍ଏଲ୍ଡି ମେଣ୍ଟ ଦେଶକୁ ସ୍ୱଚ୍ଚ ଶାସନ ଦେବା ପାଇଁ ଗଠିତ ହୋଇଛି ଦେଶର ଦଳିତ କୃଷକ ଓ ଗରିବ ଲୋକମାନେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ନ୍ୟାୟ ପାଇପାରି ନାହାନ୍ତି ବୋଲି ସେ କହିଥିଲେ ଅପରପକ୍ଷରେ ବିଏସ୍ପି ମୁଖ୍ୟ ମାୟାବତୀ ଗତକାଲି ଛତିଶଗଡ଼ର ଯାଞ୍ଚଗିରି ଚମ୍ପା ଜିଲ୍ଲାରେ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଉଭୟ କଂଗ୍ରେସ ଓ ବିଜେପି ସିବିଆଇ ଏବଂ ଇଡିର ଅପବ୍ୟହାର କରି ଏହି ଦୁଇ ସଂସ୍ଥାକୁ ବିରୋଧୀ ଦଳ ନେତାଙ୍କ ପଛରେ ଲଗାଇଛନ୍ତି କଂଗ୍ରେସ ଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ପ୍ରସ୍ତାବିତ ନ୍ୟାୟ ଯୋଜନାକୁ ଦଳ କାର୍ଯ୍ୟକାରୀ କରିନଥିବାରୁ ସେ ତାହାର ସମାଲୋଚନା କରିଛନ୍ତି ବରିଷ୍ଣ ବିଜେପି ନେତା ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ କହିଛନ୍ତି ଯେ ମୋଦି ସରକାରଙ୍କ କଲ୍ୟାଶକାରୀ କାର୍ଯ୍ୟ ଦ୍ୱାରା ଗରିବ ଏବଂ ମଧ୍ୟବିତବର୍ଗର ଲୋକମାନେ ବିଶେଷ ଉପକୃତ ହୋଇଛନ୍ତି ଗତକାଲି ଗୁଜରାଟର ଅହଜ୍ଞଦାବାଦ୍ ପଣ୍ଟିମ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଡକ୍ଟର କିରିଟ ସୋଲାଙ୍କିଙ୍କ ପାଇଁ ପ୍ରଚାର କରିବା ଅବସରରେ ସେ କହିଛନ୍ତି ଯେ ବିଜେପି ଏଥର ନିର୍ବାଚନରେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେବ ସେ ମଧ୍ୟ ଅହଞ୍ଚମଦାବାଦର ମଣିନଗର ଏରିଆରେ ମରାଠୀ ସମ୍ପ୍ରଦାୟର ଲୋକମାନଙ୍କୁ ଉଦ୍ବୋଧନ ଦେଇଥିଲେ

ଅପୋକିସନ୍ ଇଭିଏମ୍ ଭୋଟ୍ଗ୍ରହଣ ସମୟରେ ଇଭିଏମ୍ର ଡ୍ରୁଟିବିଚ୍ୟୁତିସମସ୍ୟା ସୁଧାରିବା ଦିଗରେ ନିର୍ବାଚନ କମିଶନ୍ ଯଥେଷ୍ଟ ପଦକ୍ଷେପ ନେଉ ନାହାନ୍ତି ବୋଲି ଗତକାଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଗତକାଲି ନୂଆଦିଲ୍ଲୀରେ ବିରୋଧୀ ଦଳର ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ନିର୍ବାଚନ କମିଶନ୍ଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ନାଇଡୁଙ୍କୁ ସମର୍ଥନ କରି କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ଇଭିଏମ୍ ଉପରେ ଅନେକ ପ୍ରଶ୍ନ ଉଠୁଛି ସେ ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷ ଭାବେ ତଦାରଖ କରା ନ ଯାଇ ଅନ୍ଲାଇନ୍ ମାଧ୍ୟମରେ ଲକ୍ଷ ଲକ୍ଷ ଭୋଟର୍କ ନାମ ଭୋଟର୍ ତାଲିକାରୁ ବାଦ୍ ଦିଆଯାଇଛି

ପୁଲିଂ ପାର୍ଟି ଭୋଟ୍ ଗ୍ରହଣ ସାରି ଫେରୁଥିବା ବେଳେ ଗଡ଼ଚିରୋଲିରେ ନକ୍ୱଲପନ୍ଥୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା ଏହାଛଡ଼ା ଜିଲ୍ଲାର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ନକ୍ବଲପନ୍ଥୀ ବିସ୍କୋରଣ ଘଟାଇଥିଲେ

ଉପକୃଳ ଅଞ୍ଚଳରେ ତାତି ସାମାନ୍ୟ କମ୍ ଥିଲେ ମଧ୍ୟ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି ପ୍ରବଳ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ୍ଗୁଡ଼ିକୁ ସକାଳୁଆ କରିଦିଆଯାଇଛି

ଏହି ଘଟଣାରେ ପାଞ୍ଚ ଜଣ ସିଆର୍ପିଏଫ୍ ଯବାନ୍ ଶହୀଦ୍ ହୋଇଥିଲେ ଜେସ୍ ଇ ମହମ୍ମଦ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ତେବେ ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣ ଭିଆଇଥିବା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଗିରଫ୍ ହୋଇଥିବା ରେସି ଏହି ଘଟଣାର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତକାରୀ ଥିଲା ସେ ଜେସ୍ ଇ ମହମ୍ମଦ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିବା ଜଣାପଡ଼ିଛି ପେପରଲିକ୍ ଆରେଷ୍ଟ ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ଭିୱାଣିଠାରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ରପତ୍ର ପ୍ରଘଟ ଘଟଣାରେ ପାଞ୍ଚ ଜଣଙ୍କ ଗିରଫ୍ କରାଯାଇଛି ଗିରଫ୍ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୂଇଟି ଘରୋଇ କୋଚିଂ କ୍ୱାସ୍ର ମାଲିକ ଅଛନ୍ତି ଏହି ଘଟଣାରେ ଆଉ ଦୁଇ ଜଣ ମଧ୍ୟ ଫେରାର ଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଫିନ୍ଲାଣ୍ଡ ପୋଲ୍ ଫିନ୍ଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ବାମପନ୍ତ୍ରୀ ସମାଜବାଦୀ ଗଣତାନ୍ତିକ ଦଳ ଅଳ୍ପକେ ବିଜୟ ହାସଲ କରିଛି

ବିଦାୟୀ ପ୍ରଧାନମନ୍ତ୍ରୀ ଜୁହା ସିପିଲା କହିଛନ୍ତି ତାଙ୍କ ଦଳର ପରାଜୟ ପଛରେ ଦେଶର ଜଟିଳ ଅର୍ଥନୈତିକ ସ୍ଥିତି ଦାୟି

ପୂର୍ବରୁ ଏହି ଦଳ ଫିନ୍ୱ ପାର୍ଟି ସହ ମିଳିତ ସରକାରରେ ଥିଲା ଏଥର ଏକକ ସଂଖ୍ୟା ଗରିଷ୍ଠ ହୋଇଥିବା ଏହି ଦଳ କାହାକୁ ନେଇ ସରକାର ଗଠନ କରିବ ତାହା ସ୍ୱଷ୍ଟ ହୋଇ ନାହିଁ

ଗତକାଲି ଅନୁଷ୍ଠିତ ଅନ୍ୟତମ ମ୍ୟାଚ୍ରେ ଚେନ୍ନାଇ ଦଳ ପାଞ୍ଚ ୱିକେଟ୍ରେ କୋଲକାତାକୁ ହରାଇ ଦେଇଛି ଗତକାଲିର ବିଜୟ ସହିତ ଆଠଟି ମ୍ୟାଚ୍ରୁ ସାତଟି ମ୍ୟାଚ୍ କିତି ଚେନ୍ନାଇ ଦଳ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ଆକି ରାତି ଆଠଟାରେ ବାଙ୍ଗାଲୋରଠାରେ ମୁମ୍ଭାଇ ଇଣ୍ଡିଆନ୍ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ରକାବିଲା ହେବ

ଗତ ସୋମବାର ପ୍ରଶାସନିକ କମିଟି ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକରେ ଏହି ଦିନ ଧାର୍ଯ୍ୟ କରାଯାଇଥିଲା ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏମ୍ଏସ୍କେ ପ୍ରସାଦଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ଜାତୀୟ ଚୟନ କମିଟି ଅଧିନାୟକ ବିରାଟ କୋହଲି ଏବଂ ମ୍ରଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ